ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ରୋହତକ୍ର ସାମ୍ପ୍ଲା ଗସ୍ତ

କେକେ ପୋଲିଙ୍ଗ୍ ଜାମ୍ମୁ କାଶ୍କୀରର ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଗତ ସନ୍ଧ୍ୟାରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି

କାଶ୍ମୀର ଉପତ୍ୟକାର କାର୍ଗିଲ୍ ଜିଲ୍ଲାରେ ସବୁଠାରୁ ଅଧିକ ମତଦାନ ହୋଇଥିବା ବେଳେ ମତଦାନରେ କୁପୱାଡା ଜିଲ୍ଲା ଦ୍ୱିତୀୟରେ ରହିଛି ଶ୍ରୀନଗର ଅଞ୍ଚଳରେ ଅଳ୍ପ କେତେକ ଛୋଟମୋଟ ଘଟଣାକୁ ଛାଡ଼ିଦେଲେ କୌଣସି ପ୍ରକାର ବଡ଼ ଅଘଟଣ ଘଟିନାହିଁ ଜିତେନ୍ଦ୍ର ଜେକେ ପୋଲ୍ ଜାଞ୍ଚୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ପୌର ନିର୍ବାଚନ ସଫଳତାର ସହ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସନ୍ତୋଷ ପ୍ରକାଶ କରିଛନ୍ତି ଏକ ବିବୂତିରେ ସେ କହିଛନ୍ତି ଆତଙ୍କବାଦକୁ ଆଶ୍ରାକରି କାଶ୍ମୀରରେ ବଞ୍ଚଥିବା ରାଜନେତା ଏବଂ ରାଜନୈତିକ ଦଳଗୁଡ଼ିକର ସମୟ ଶେଷ ହୋଇଯାଇଛି ସ୍ୱୟଂଶାସନ ନାମରେ ସେଠାରେ ଯେଉଁମାନେ ପାରିବାରିକ ସ୍ୱୟଂଶାସନ ଏବଂ ନିଜ ପାଇଁ କ୍ଷମତା ଲୋଡ଼ି ଦୋମୁହାଁ ନୀତି ଅବଲମ୍ବନ କରୁଥିଲେ ସେମାନେ ପଦାରେ ପଡ଼ିଯାଇଛନ୍ତି

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ସୋନିପତ୍ କିଲ୍ଲାର ବାଧିଠାରେ ରେଳଡବା ମରାମତି କାରଖାନାର ଭିଭିପ୍ରସ୍ତର ସ୍ଥାପନ କରିବେ ଚଣ୍ଡୀଗଡ଼ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ହରିୟାଣାର ସରକାରୀ ପ୍ରବକ୍ତା କହିଛନ୍ତି ଯେ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ ସାମ୍ପ୍ଲାଠାରେ ଦୀନବନ୍ଧୁ ସ୍ମୁତି ର୍ୟାଲିକୁ ସମ୍ଘୋଧିତ କରିବେ ପ୍ରଧାନମନ୍ତ୍ରୀ ଦୀନବନ୍ଧୁ ଛୋଟୁରାମଙ୍କ ସ୍ମୁତିରେ ନିର୍ମିତ ସଂଗ୍ରହାଳୟକୁ ମଧ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ଗମେଣ୍ଟ ସିକ୍ୟୁରିଟି ଏସ୍ପିକି ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ନିରାପତ୍ତା ଓ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ୱାର୍ଥ ବିଷୟରେ ପରାମର୍ଶ ଦେଉଥିବା ଜାତୀୟ ନିରାପତ୍ତା ପରିଷଦକୁ ସହାୟତା କରିବା ପାଇଁ ସରକାର ଷ୍ଟ୍ରାଟେଜିକ୍ ପଲିସି ଗ୍ରୁପ୍ ବା ଏସ୍ପିଜି ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋବାଲ୍ ଏହି ଗ୍ରପ୍ର ଅଧ୍ୟକ୍ଷ ରହିବେ ଏଥିରେ ନୀତି ଆୟୋଗର ଉପାଧ୍ୟକ୍ଷ କ୍ୟାବିନେଟ୍ ସେକ୍ରେଟାରୀ ତିନି ବାହିନୀର ମୁଖ୍ୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ବୈଦେଶିକ ସଚିବ ସ୍ୱରାଷ୍ଟ୍ର ସଚିବ ଅର୍ଥସଚିବ ଓ ପ୍ରତିରକ୍ଷା ସଚିବ ସଦସ୍ୟ ରହିବେ ଦେଶର ଦୀର୍ଘମିଆଦୀ ନିରାପତ୍ତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରସଙ୍ଗରେ ଏହି ଗୋଷୀ ଜାତୀୟ ନିରାପତ୍ତା ପରିଷଦକୁ ସାହାଯ୍ୟ ସହଯୋଗ କରିବେ

ତଦନୁସାରେ ଚଳିତମାସଠାରୁ ଆସନ୍ତା ଫେବୃୟାରୀ ପର୍ଯ୍ୟନ୍ତ ପ୍ରତିମାସରେ ଏହି ଗୋଲ୍ଡ ବଣ୍ଡ କାରି ହେବ

ଏଥିମଧ୍ୟରେ ଅଧିକ ମାନବ ସମ୍ଭଳ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ବିନିଯୋଗ ଅନ୍ତର୍ଭୁକ୍ତ ଶିଳ୍ପନୀତି ଓ ପ୍ରସାର ମନ୍ତ୍ରଶାଳୟ ଡିଆଇପିପିର ସଚିବ ରମେଶ ଅଭିଷେକ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ବର୍ତ୍ତମାନର ଦ୍ରତ ଆର୍ଥିକ ପ୍ରଗତି ପରିପ୍ରେକ୍ଷୀରେ ଉଭାବନ ଏବଂ ବୌଦ୍ଧିକ ସତ୍ତ୍ୱାଧିକାର ବିଶେଷ ଭୂମିକା ଗ୍ରହଣ କରେ

ବିଭିନ୍ନ ପକ୍ଷଙ୍କ ଅନୁରୋଧକୁ ରକ୍ଷାକରି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି ହେଲ୍ଥ ବ୍ରିକ୍ସ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ଚିନୀ ଚୌବେ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସ ଓ ଧାଇମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ଅଧିକ ସଶକ୍ତ ଓ ପ୍ରଶିକ୍ଷିତ କରିବାର ଆବଶ୍ୟକତା ରହିଛି ନୂଆଦିଲ୍ଲୀଠାରେ ଦ୍ୱିତୀୟ ବ୍ରିକ୍ସ ନର୍ସ ଫୋରମ୍କୁ ଉଦ୍ଘାଟନ କରି ଶ୍ରୀ ଚୌବେ କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିଭିଭୂମି ବିକାଶ ଓ ଦକ୍ଷ ଲୋକଶକ୍ତି ଉପଲବ୍ଧ କରିବାକୁ ସରକାର ବଦ୍ଧପରିକର ଭାରତୀୟ ନର୍ସିଂ କାଉନ୍ସିଲ୍ ପକ୍ଷରୁ ଏହି ନର୍ସ ଫୋରମ୍ ଆୟୋଜିତ ହୋଇଛି ପ୍ରେସିଡେଣ୍ଟ ଟେରର୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ପିଲାମାନଙ୍କୁ ସୁଧାର ଓ ଦାୟିତ୍ୱବାନ ହେବାରେ ପରିବାରର ବିଶେଷ ଭୂମିକା ରହିଛି ଏଥିରେ ତ୍ରଟି ଘଟିଲେ ପିଲାମାନେ ଅସାମାଜିକ ଏବଂ ପ୍ରତିକ୍ରିୟାଶୀଳ ହୁଅନ୍ତି ତାକିକ୍ସ୍ଥାନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆଧୁନିକ ସମାଜ ଏବଂ କଠୋରପନ୍ଥୀ ବିଚାର ଉପରେ ଉଦ୍ବୋଧନ ଦେବା ଅବସରରେ ପରିବାର ଭିଭିକ ସାମାଜିକ ବ୍ୟବସ୍ଥା ଉଗ୍ର ବିଚାରଧାରା ହିଂସା ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏ ନେଇ ଶ୍ରୀ କୋବିନ୍ଦ ବିଭିନ୍ନ ଉଦାହରଣ ଉପସ୍ଥାପନ କରିଥିଲେ ରାଷ୍ଟ୍ରପତି ଏବେ ତାଜିକ୍ସ୍ତାନ ଗସ୍ତରେ ଅଛନ୍ତି ଏବଂ ଆଜି ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଶେଷ ହେବ ସେ ଆଜି ସେଠାକାର ପ୍ରଧାନମନ୍ତ୍ରୀ କୋହିର ରସ୍କୁଲ୍ଜାଦାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଗଡ଼କରୀ ୟୁପି ପ୍ରୋଜେକୁସ୍ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଆକି ଉତ୍ତର ପ୍ରଦେଶରେ ଜାତୀୟ ରାଜପଥର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ

ଆର୍ମି କମାଣ୍ଡର ଆକିଠାରୁ ନୂଆଦିଲ୍ଲୀରେ ସେନା କମାଣ୍ଡରମାନଙ୍କର ସପ୍ତାହବ୍ୟାପୀ ସମ୍ମିଳନୀ ଆରମ୍ଭ ହେବ ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରଶାସନିକ ମାନବିକ ଓ ଅନ୍ୟାନ୍ୟ ପ୍ରସଙ୍ଗ ଆଦି ଏଥିରେ ଆଲୋଚିତ ହେବାର କାର୍ଯ୍ୟକ୍ରମ ରହିଛି

ପାର୍ଲାମେଣ୍ଟ୍ କମିଟି ଲୋକସଭା ସଦସ୍ୟ ଗଣେଶ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟାନ୍ୟ ଅନଗ୍ରସର ଜାତି ସଂସଦୀୟ କଲ୍ୟାଣ କମିଟି କେନ୍ଦ୍ର ସରକାରୀ ଚାକିରୀରେ ପଛୁଆବର୍ଗଙ୍କ ମଧ୍ୟରେ ଥିବା ସ୍ୱଚ୍ଚଳ ବର୍ଗଙ୍କ ପ୍ରତିନିଧିତ୍ୱ ପ୍ରସଙ୍ଗକୁ ପରୀକ୍ଷା କରି ଦେଖୁଛି ଏ ସଫପର୍କରେ କମିଟି ବ୍ୟକ୍ତିବିଶେଷ ବିଶେଷଜ୍ଞ ବିଭିନ୍ନ ସଂଗଠନ ଆଦିଠାରୁ ମତାମତ ଆହ୍ୱାନ କରିଛି

ପାକ୍ ଆଇଏମ୍ଏଫ୍ ନିଜର ଆର୍ଥିକ ଦୁରବସ୍ଥା ଏବଂ ଦେଶନେଣ ସ୍ଥିତିରେ ସୃଷ୍ଟି ହୋଇଥିବା ସଂକଟର ମୁକାବିଲା ପାଇଁ ପାକିସ୍ତାନ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ନେବା ପାଇଁ ନିଷ୍ପଭି ନେଇଛି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏକଦା ମୁଦ୍ରାପାଞ୍ଚିରୁ ରଣ ନେବା ଯୋଜନାକୁ ବିରୋଧ କରୁଥିଲେ ମଧ୍ୟ ଏବେ ପରିସ୍ଥିତି ଦୂଷ୍ଟିରୁ ନିଜର ମତ ବଦଳାଇଛନ୍ତି

ଏଥିରେ ଜାଭେଲିନ୍ ଥ୍ରୋରେ ସନ୍ଦୀପ ଚୌଧୁରୀ ଏକ ଚମତ୍କାର ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି

ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି

ଏହାର ନାମ 'ତିତଲି' ରଖାଯାଇଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଆଇଏମ୍ଡି ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଡିପ୍ରେସନ୍ କ୍ରମେ ଉତ୍ତର ଆନ୍ଧ୍ର ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଛି ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସହ ଗୁରୁବାର ସକାଳେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ଏହି ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ସରକାରୀ କର୍ମଚାରୀଙ୍କ ଛଟି ବାତିଲ କରାଯାଇଛି କାହାରିକୁ ଛଟିରେ ଯିବାକୁ ଅନୁମତି ନଦେବାକୁ ମଧ୍ୟ କୁହାଯାଇଛି ଆସନ୍ତାକାଲି ଏବଂ ଗୁରୁବାର ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଚି